ପଞ୍ଜାବ ସରକାର ଆଜି ଦିନଟିକୁ ଶୋକଦିବସ ଭାବେ ଘୋଷଣା କରିଛନ୍ତି

ସ୍ବଚନା ଅନୁଯାୟୀ ଦଶହରା ଉପଲକ୍ଷେ ରାବଣପୋଡ଼ି ଉତ୍ସବ ଦେଖିବା ପାଇଁ ସେଠାରେ ସମବେତ ହୋଇଥିବା ରଲୋକମାନେ ରାବଣର ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ ବେଳେ ଏଥିରୁ ନିଆଁ ଝୁଲ ଛିଟିକି ଲୋକମାନଙ୍କ ଉପରେ ପଡ଼ିବାରୁ ସେମାନେ ପ୍ରାଶ ବିକଳରେ ଇତଃସ୍ତତ ଭାବରେ ରେଳଧାରଣା ଆଡ଼କୁ ଦୌଡୁଥିବା ବେଳେ ଟ୍ରେନ୍ଟି ଲୋକମାନଙ୍କ ଉପରେ ମାଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ଆହତମାନଙ୍କୁ ବିଭିନ୍ନ ହାସ୍ପାତାଳରେ ଭର୍ତ୍ତି କରାଯାଇଛି ବୋଲି ସବ୍ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ରାଜେଶ ଶର୍ମା କହିଛନ୍ତି ଟ୍ରେନ୍ ଧକ୍କାରେ ଲୋକମାନଙ୍କର ଶରୀର ଖଣ୍ଡବିଖଣ୍ଡିତ ହୋଇ ଇତଃସ୍ତତ ଭାବରେ ପଡ଼ିଥିବା ବେଳେ ମାଟି ରକ୍ତର୍ଚକିତ ହୋଇଥିଲା କେତେକଙ୍କର ଶବକୁ ଚିହ୍ନଟ କରିବା ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇଥିବା ବେଳେ ଏହି ଦୂଶ୍ୟ ଅତ୍ୟନ୍ତ ହୂଦୟ ବିଦାରକ ଥିଲା ବୋଲି କେତକ ଦେଖଣାହାରୀ କହିଛନ୍ତି ଅପରପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂ ଏ ନେଇ ଏକ ତଦନ୍ତର ନିର୍ଦ୍ଦେଶ ଦେଇଥିବା ବେଳେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନେଇ ଘଟଣାର ତ୍ୱରିତ ପରିଚାଳନା ପାଇଁ ଏକ ଦଳ ଗଠନ କରିଛନ୍ତି ପଞ୍ଜାବରେ ଏନେଇ ଆଜି ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ଘୋଷଣା କରାଯାଇଥିବା ବେଳେ ସମସ୍ତ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ରାଜ୍ୟପାଳ ଭିପି ବାଦ୍ୱୋରୀଙ୍କ ସମେତ ଅନ୍ୟାନ୍ୟ ବହୁ ନେତୃବୃନ୍ଦ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି

ରେଳରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏବଂ ରେଳବାଇ ବିଭାଗର ବିଭିନ୍ନ ବରିଷ୍ଣ ଅଧିକାରୀମାନେ ଘଟଣାସ୍ଥଳ ବୁଲି ଦେଖିଥିବା ବେଳେ ରେଳବାଇ ପକ୍ଷରୁ ଦୁର୍ଘଟଣା ସଂପର୍କରେ ହେଲ୍ପ୍ ଲାଇନ୍ ନୟର ପ୍ରଦାନ କରାଯାଇଛି

ଭାରତ ସହାୟତାରେ ଶ୍ରୀଲଙ୍କାର ଜାଫନାଠାରେ ଚାଲିଥିବା ଗୃହନିର୍ମାଣ ପ୍ରକଳ୍ପଗୁଡ଼ିକର ସ୍ଥିତି ସଫପର୍କରେ ଉଭୟ ନେତା ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ଶ୍ରୀ ଓ୍ପିକ୍ରେମେ ସିଂହେ ତିନିଦିନିଆ ଭାରତ ଗସ୍ତରେ ଆସି ଗୁରୁବାର ଦିନ ନୂଆଦିଲ୍ଲୀରେ ପହଞ୍ଚିଥିଲେ

ଶ୍ରୀନଗର ନିର୍ବାଚନ ବିଭାଗର ଜନୈକ ଅଧିକାରୀ କହିଛନ୍ତି ଯେ ଭୋଟ୍ ଗଣନା ପାଇଁ ବିଭିନ୍ନ ଜିଲ୍ଲାର ମୁଖ୍ୟାଳୟଠାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ଆଜି ଦିନ ଶେଷ ସୁଦ୍ଧା ପ୍ରାୟ ତିନି ହଜାର ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି

ପିଏମ୍ ବୈଷ୍ଣବ ବିଶ୍ୱର ବିଭିନ୍ନ ଦେଶର କଣ୍ଠଶିଳ୍ପୀଙ୍କ ଦ୍ୱାରା ଗାୟନ କରାଯାଇଥିବା ମହାତ୍ମା ଗାନ୍ଧୀଙ୍କ ପ୍ରିୟ 'ବୈଷ୍ଣବ ଜନତୋ ତିନେ କହିଏ'ଭଜନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଉତ୍ଗର୍ଚ କରିଛନ୍ତି ଗତକାଲି ଟ୍ସିଟ୍ ଯୋଗେ ପ୍ରଧାନମନ୍ତ୍ରୀ କେନିଆ କୁଏତ୍ କିର୍ଗିଜ୍ସ୍ଥାନ ଏବଂ ଲାଓସ୍ର କଣ୍ଠଶିଳ୍ପୀଙ୍କ ଦ୍ୱାରା ବୋଲାଯାଇଥିବା ମହାତ୍ମା ଗାନ୍ଧୀଙ୍କ ଏହି ପ୍ରିୟ ଭଜନକୁ ଜନସାଧାରଣଙ୍କ ସହ ବାଣ୍ଟିଚ୍ଚନ୍ତି ଆସାମ ସିଏମ୍ ଚାଇନା ଫ୍ଲଡ୍ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ବିଭିନ୍ନ କିଲ୍ଲାର ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ୍ରେ ଭୂସ୍କଳନ ଘଟି ଏକ ଅପ୍ରାକୃତିକ ହ୍ରଦ ସୃଷ୍ଟି କରିଥିବା ଘଟଣା ପରିପ୍ରେକ୍ଷୀରେ ଶ୍ରୀ ସୋନୱାଲ ଏହି ନିର୍ଦ୍ଦେଶନାମା କ୍କାରି କରିଛନ୍ତି

ଏହି ଦଳଗୁଡ଼ିକୁ ମଧ୍ୟ ଉପର ଆସାମର ବିଭିନ୍ନ ଜିଲ୍ଲାରେ ମୁତୟନ କରାଯିବ ତେବେ ଆସାମରେ ଭୂସ୍କଳନ ଯୋଗୁଁ ବନ୍ୟା ଆସିବା ନେଇ ଦିବ୍ରଗଡ଼ ଧେମାଜୀ ଲକ୍ଷ୍ମୀପୁର ତିନ୍ସୁକିଆ କିଲ୍ଲାର ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ଶ୍ରୀ ସୋନୱାଲ ନିର୍ଦ୍ଦେଶ ଦେଇଛନ୍ତି

ଦରଦାମ୍ ସ୍ଥିରତା ପାଖିର ଭଣ୍ଡାରରୁ ଏହି ଯୋଗାଣ ପରିମାଣ ବୃଦ୍ଧି କରିବାକୁ ନାବାର୍ଡ଼କୁ ନିର୍ଦ୍ଦେଶ ଦିଆଯାଇଛି ଖାଉଟି ବ୍ୟାପାର ସଚିବ ଅବିନାଶ ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଖାଉଟି ବ୍ୟାପାର ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପଭି ନିଆଯାଇଛି

ସାଉଦି ଖାସୋଗି ସାଉଦି ଆରବ ସ୍ୱୀକାର କରିଛି ଯେ ବିରୁଦ୍ଧବାଦୀ ସାମ୍ଘାଦିକ ଜମାଲ ଖାସୋଗୀଙ୍କୁ ଇସ୍ତାନବୁନ୍ସ୍ଥିତ ଦୂତାବାସ ଭିତରେ ହତ୍ୟା କରାଯାଇଛି ସାଉଦି ପ୍ରେସ୍ ଏଜେନ୍ନୀ କହିଛି ଇସ୍ତାନବୁଲରେ ଥିବା ସାଉଦି ଆରବ ଦୂତାବାସରେ ଜମାଲ୍ ଖାସୋଗୀ ଏବଂ କିଛି ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ଆଲୋଚନା କ୍ରମଶଃ ଉଗ୍ର ରୂପ ନେଇଥିଲା ଏବଂ ମରଣାନ୍ତକ ଆକ୍ରମଣ ପ୍ରତିଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା ଖାସୋଗୀ ମାମଲାରେ ପ୍ରବଳ ଚାପର ସମ୍ମୁଖୀନ ହୋଇଥିବା ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲମାନ ଜଣେ ପ୍ରମୁଖ ଗୁଇନ୍ଦା ଅଧିକାରୀ ଅହମ୍ମଦ ଅଲ୍ ଆସିରି ଏବଂ ରୟାଲ୍ କୋର୍ଟର ଗଣମାଧ୍ୟମ ଉପଦେଷ୍ଟା ସାଉଦି ଅଲ୍ କ୍ୱାତାନିଙ୍କୁ ବରଖାସ୍ତ କରିଛନ୍ତି

ଗତ ଗୁରୁବାର ଦିନ ଆକ୍ରମଣ ଘଟଣା ଯୋଗୁଁ କାନ୍ଦାହାର ପ୍ରଦେଶରେ ନିର୍ବାଚନକୁ ଏକ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ବେଳେ ନିରାପତ୍ତା ପ୍ରସଙ୍ଗ ତଥା ନିର୍ବାଚନ ମଣ୍ଡଳୀ ସଂଖ୍ୟା ହ୍ରାସ କରିବା ନେଇ ଅସହମତି କାରଣରୁ ଘଜନୀ ପ୍ରଦେଶରେ ନିର୍ବାଚନକୁ ଘ୍ରଞ୍ଚାଇ ଦିଆଯାଇଛି

ଏମ୍ଇଏ ଚାଇନା ରିଭର୍ ଭାରତ କହିଛି ତିବେତ୍ ସ୍ୱୟଂଶାସିତ ଅଞ୍ଚଳରେ ଭୂସ୍କଳନ ଯୋଗୁଁ ୟର୍ଲୁଙ୍ଗ୍ ଜାଙ୍ଗ୍ବା ବା ବ୍ରହ୍ମପୁତ୍ର ନଦୀର ମୁଖ୍ୟଧାରା ବାଧାପ୍ରାପ୍ତ ହେବା ଘଟଣା ସଂପର୍କରେ ତାକା ତଥ୍ୟ ସଂପର୍କରେ ଅବଗତ ହେବାପାଇଁ ଭାରତ ଚୀନ୍ ସହିତ ଅନବରତ ସଂପର୍କରେ ରହିଛି ଚୀନ୍ରେ ଭୂଷ୍କଳନ ଘଟି ବ୍ରହ୍ମପୁତ୍ର ନଦୀର ଧାରା ବାଧାପ୍ରାପ୍ତ ହୋଇଥିବା ଘଟଣା ସଫପର୍କରେ ଗଣମାଧ୍ୟମ ପକ୍ଷରୁ ଉଠିଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ଏହା କହିଛନ୍ତି ସେ କହିଛନ୍ତି ଚୀନ୍ ପଟରୁ ମିଳିଥିବା ସ୍ଟଚନା ଆଧାରରେ କେନ୍ଦ୍ର ସରକାରଙ୍କର ସମସ୍ତ ସଂପୃକ୍ତ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଏ ନେଇ ଉପୁଜିଥିବା ପରିସ୍ଥିତି ସଂପର୍କରେ ଅବଗତ କରାଯାଇ ଏ ଦିଗରେ ଆବଶ୍ୟକ ପ୍ରତିକାରାତ୍ମକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି ହକି ଓମାନର ମସ୍କଟ୍ରେ ଚାଲିଥିବା ଏସିଆନ ଚମ୍ପିୟନ୍ସ ଟ୍ରଫିର ପୁରୁଷ ହକି ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ୍ ରବିନ୍ ମ୍ୟାଚ୍ରେ ଆଜି ରାତିରେ ଭାରତ ଏହାର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ

ଭାରତ ଆସନ୍ତାକାଲି ଜାପାନ ଏବଂ ଆସନ୍ତା ସପ୍ତାହରେ ମାଲେସିଆ ଓ ଦକ୍ଷିଣ କୋରିଆ ସହିତ ମ୍ୟାଚ୍ ଖେଳିବ